ସାରା ଦେଶର ମହିଳା ସରପଞ୍ଚମାନଙ୍କୁ ସେ ସ୍ୱଚ୍ଚ ଶକ୍ତି ପୁରସ୍କାର ପ୍ରଦାନ କରିଛନ୍ତି

ପିଏମ୍ ହରିୟାଣା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହରିୟାଣାର କୁରୁକ୍ଷେତ୍ରଠାରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଚ୍ଚର ଶିଳାନ୍ୟାସ ଓ ଶୁଭାରମ୍ଭ କରିଛନ୍ତି ଝାଝର୍ ଜିଲ୍ଲାର ଭାଦ୍ସାଠାରେ କାତୀୟ କର୍କଟ ପ୍ରତିଷ୍ଠାନକୁ ସେ କାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ଏହି ଅତ୍ୟାଧୁନିକ କର୍କଟ ଚିକିତ୍ସା ଓ ଗବେଷଣା କେନ୍ଦ୍ର ଝାଝର୍ ଏମ୍ସ୍ ପରିସର ମଧ୍ୟରେ ସ୍ଥାପନ କରାଯାଇଛି ଶ୍ରୀ ମୋଦି ଫରିଦାବାଦ୍ଠାରେ ଇଏସ୍ଆଇସି ମେଡିକାଲ୍ କଲେକ୍ ଓ ହସ୍କିଟାଲ୍ ମଧ୍ୟ ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ପଞ୍କୁଲାର ମାତା ମନ୍ସା ଦେବୀ ମନ୍ଦିର ପରିସରରେ ପ୍ରତିଷ୍ଠିତ ହେବାକୁ ଥିବା ଜାତୀୟ ଆୟୁର୍ବେଦ ପ୍ରତିଷ୍ଠାନର ମଧ୍ୟ ଶିଳାନ୍ୟାସ କରିଛନ୍ତି କୁରୁକ୍ଷେତ୍ରଠାରେ ଶ୍ରୀକ୍ରିଷ୍ଣା ଆୟୁଷ୍ ବିଶ୍ୱବିଦ୍ୟାଳୟର ମଧ୍ୟ ଶ୍ରୀ ମୋଦି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି କର୍ଷାଲ୍ଠାରେ ଶ୍ରୀ ମୋଦି ପଣ୍ଡିତ ଦୀନ୍ ଦୟାଲ୍ ଉପାଧ୍ୟାୟ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ମଧ୍ୟ ଆଧାର ଶିଳା ସ୍ଥାପନ କରିଛନ୍ତି ପାନିପତ୍ ଯୁଦ୍ଧର ପରାକର୍ମୀମାନଙ୍କ ସମ୍ମାନାର୍ଥେ ଏକ ଯୁଦ୍ଧ ସଂଗ୍ରହାଳୟର ମଧ୍ୟ ସେ ଭିଭିପ୍ରସ୍ତର ସ୍ଥାପନ କରିଛନ୍ତି

ପ୍ରଧାନମନ୍ତ୍ରୀ କୁରୁକ୍ଷେତ୍ରରେ ଆୟୋଜିତ ସ୍ୱଚ୍ଚ ସୁନ୍ଦର ଶୌଚାଳୟ ପ୍ରଦର୍ଶନୀ ପରିଦର୍ଶନ କରି ସେଠାରେ ଏକ ଜନସଭାରେ ଉଦ୍ବୋଧନ ଦେଇ କହିଛନ୍ତି ଯେ ଲୋକମାନଙ୍କ ଜୀବନରେ ଏହା ଉନ୍ନତି ଆଣିବ ଏବଂ ସ୍ଥାନୀୟ ଯୁବକମାନଙ୍କୁ ନିଯୁକ୍ତି ଯୋଗାଇବାରେ ସାହାଯ୍ୟ କରିବ ସେ କହିଛନ୍ତି କୁରୁକ୍ଷେତ୍ର ହେଉଛି ଶିକ୍ଷା ଓ ଆଧ୍ୟାତ୍ଲିକବାଦର କେନ୍ଦ୍ର ସ୍ଥଳୀ ପରିସ୍କାର ପରିଚ୍ଛନୃତା ହାସଲ କ୍ଷେତ୍ରରେ ହରିଆନା ସରକାରଙ୍କ ସଫଳତାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ଗୋଟିଏ ର୍ୟାଙ୍କ୍ ଗୋଟିଏ ପେନ୍ସନ୍ ଓ ବେଟି ବଚାଓ ବେଟି ପଢ଼ାଓ ଯୋଜନାଗୁଡ଼ିକ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ହରିଆନା ମାଟିରୁ ଆରମ୍ଭ ହୋଇଥିବା ଯୋଜନାଗୁଡ଼ିକ ସଫଳତା ଲାଭ କରିଛି ବୋଲି କହିଛନ୍ତି

ବିତର୍କ ଆରମ୍ଭ କରି ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ଏହି ବିଲ୍ରେ ମଧ୍ୟବିତ୍ ଶ୍ରେଣୀ ଓ କରଦାତାମାନଙ୍କ ଉପକାର ପାଇଁ ଲକ୍ଷ୍ୟ ରଖାଯାଇଛି ସେ କହିଛନ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ସ୍ୱଚ୍ଚ ଓ ମଧ୍ୟମ ଆୟ ଗୋଷ୍ଠୀର ବ୍ୟକ୍ତିମାନଙ୍କୁ ଘର କିଶିବା ପାଇଁ ସରକାର ଉସାହିତ କରିଛନ୍ତି

କଂଗ୍ରେସର କେସି ବେଣୁଗୋପାଳ କହିଛନ୍ତି ଏନ୍ଡିଏ ଶାସନ କାଳରେ ବେକାରି ଓ ଦାରିଦ୍ର୍ୟ ବୃଦ୍ଧି ପାଇଛି ଏବଂ କୃଷକମାନଙ୍କର ଦୁଃଖ ଦୁର୍ଦ୍ଦଶା ବହୁମାତ୍ରାରେ ବୃଦ୍ଧି ପାଇଛି

ଏହି ବିଲ୍ ଉପରେ ଆଲୋଚନା ପରେ ଗୃହିତ ହେବ

ଲୋକସଭାରେ ଏକ ଲିଖିତ ଉତ୍ତରରେ ଶ୍ରୀ ସିଂହ କହିଛନ୍ତି ସଂସଦର ଶୀତକାଳୀନ ଅଧିବେଶନରେ ଏହି ବିଲ୍ ଲୋକସଭାରେ ପାସ୍ ହୋଇଛି ଉତ୍ତରପୂର୍ବାଞ୍ଚଳ ରାଜ୍ୟ ସମ୍ବହର ସାଂସ୍କୃତିକ ସାମାଜିକ ଓ ଭାଷା ପରିଚୟ ତଥା ପରମ୍ପରାକୁ ବଜାୟ ରଖିବା ପାଇଁ ସେହି ରାଜ୍ୟଗୁଡ଼ିକର ପ୍ରତିନିଧିମାନଙ୍କର ଭୂମିକାକୁ ସେ ପ୍ରଶଂସା କରିଛନ୍ତି

ଆର୍ଏସ୍ ଆଡଜର୍ଣ୍ଣ ପ୍ରୟାଗରାଜ ଯିବା ବାଟରେ ଲକ୍ଷ୍ନୌ ବିମାନ ବନ୍ଦରଠାରେ ଉତ୍ତରପ୍ରଦେଶର ପ୍ରର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ଅଟକ ରଖାଯିବା ଘଟଣାକୁ ନେଇ ସମାଜବାଦୀ ପାର୍ଟିର ସଦସ୍ୟମାନେ ହୋହାଲ୍ଲା କରିବାରୁ ରାଜ୍ୟସଭାକୁ ଆଜି ଦିନକ ପାଇଁ ମୁଲତବି ରଖାଯାଇଛି ଏହି ପ୍ରସଙ୍ଗକୁ ନେଇ ସଭା କାର୍ଯ୍ୟକୁ ଆଜି ବାରମ୍ଭାର ମୁଲତବି ରଖାଯାଇଥିଲା

ଏସ୍ସି ସିବିଆଇ ସିବିଆଇର ପୂର୍ବତନ ଅସ୍ଥାୟୀ ନିର୍ଦ୍ଦେଶକ ଏମ୍ ନାଗେଶ୍ୱର ରାଓ ଓ ସିବିଆଇ ଓକିଲ ଏସ୍ ଭସୁରାମଙ୍କ ଉପରେ ସୁପ୍ରିମ୍କୋର୍ଟ ଉଭୟଙ୍କ ଉପରେ ଏକ ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା ଦଶ୍ଚ ଲାଗ୍ର କରିବା ସଙ୍ଗେ ସଙ୍ଗେ ଅଦାଲତ ନିର୍ଦ୍ଦେଶ ଅବମାନନା ଯୋଗୁଁ କୋର୍ଟ କାର୍ଯ୍ୟଧାରା ଶେଷ ହେଲା ପର୍ଯ୍ୟନ୍ତ ଅଦାଲତ ପ୍ରକୋଷ୍ଠ ଭିତରେ ବସିବା ପାଇଁ ଦେଣ୍ଡାଦେଶ ଦେଇଛନ୍ତି ବିହାର କନ୍ୟାଶ୍ରମ ଯୌନ ନିର୍ଯାତନା ମାମଲାର ତଦନ୍ତ କରୁଥିବା ସିବିଆଇ ଯୁଗ୍ମ ନିର୍ଦ୍ଦେଶକ ଏକେ ଶର୍ମାଙ୍କୁ ଜାଣିଶୁଣି ବଦଳି କରି ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଅବମାନନା କରିଥିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସେମାନଙ୍କୁ ଏହି ଦଣ୍ଡ ଦିଆଯାଇଛି ଏପି ଇସି ନିର୍ବାଚନ ଆୟୋଗ ଆନ୍ଧ୍ରପ୍ରଦେଶରେ ଦୁଇ ଦିନିଆ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋଡା ଓ କମିଶନର ଅଶୋକ ଲାଭାସା ବିଭିନ୍ନ ରାଜ୍ୟନୈତିକ ଦଳର ପ୍ରତିନିଧିମାନଙ୍କ ସହ ସାକ୍ଷାତ କରି ଅବାଧ ନିରପେକ୍ଷ ଓ ନୈତିକତା ଭିଭିରେ ନିର୍ବାଚନ କରାଇବା ପାଇଁ ସେମାନଙ୍କଠାର୍ ମତାମତ ଗ୍ରହଣ କରିଛନ୍ତି ରାଜ୍ୟର ମ୍ରଖ୍ୟ ସଚିବ ଡିଜିପି ଓ ଅନ୍ୟ ନୋଡାଲ ଅଧିକାରୀମାନଙ୍କ ସହ ମଧ୍ୟ ସେମାନେ ଅର୍ଥ ଓ ଉପହାର ବଣ୍ଟନ ରହିତ ନିର୍ବାଚନ ପାଇଁ ଉପାୟଗ୍ରଡ଼ିକ ଉପରେ ଆଲୋଚନା କରିଛନ୍ତି ମେଡିଆ ସ୍ଟଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆସନ୍ତାକାଲି ନ୍ତଆଦିଲ୍ଲୀରେ ଗଣମାଧ୍ୟମଗ୍ରଡ଼ିକର ପ୍ରଥମ ବାର୍ଷିକ ସମ୍ମିଳନୀର ଆୟୋଜନ କରିଛି ସର୍ବଭାରତୀୟ ସ୍ତରରେ ବିଭିନ୍ନ ଗଣମାଧ୍ୟମ ଶାଖାଗୁଡ଼ିକରେ କାର୍ଯ୍ୟରତ ଭାରତୀୟ ସ୍ତଚନା ସେବା ଅଧିକାରୀମାନଙ୍କ ଗୋଟିଏ ମଞ୍ଚରେ ଏକତ୍ରିତ କରିବା ଲକ୍ଷ୍ୟରେ ଏହି ସମ୍ମିଳନୀର ଆୟୋଜନ କରାଯାଇଛି ନୂଆ ନୂଆ ଗଣମାଧ୍ୟମ ଓ ଯୋଗାଯୋଗ କ୍ଷେତ୍ରରେ ଉଦାହରଣ ସୃଷ୍ଟିକାରୀ ପଦକ୍ଷେପ ସଂକ୍ରାନ୍ତରେ ଏହି ବୈଠକରେ ଆଲୋଚନା ହେବ ଏକ ସରକାରୀ ବିଞ୍ଘପ୍ତିରେ କ୍ତୁହାଯାଇଛି ସ୍ବଚନା ଓ ପ୍ରସାରଣ ମନ୍ତ୍ରୀ କର୍ଷ୍ଣେଲ ରାଜ୍ୟବର୍ଦ୍ଧନ ସିଂହ ରାଠୋର ସମ୍ମିଳନୀରେ ଅଧ୍ୟକ୍ଷତା କରିବେ ବାଜପେୟୀ ପୋଟ୍ରେଟ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପାର୍ଲାମେଣ୍ଟର କେନ୍ଦ୍ରୀୟ ସଭାଗାରରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଆପାଦମସ୍ତକ ପ୍ରତିମୂର୍ତ୍ତିକୁ ଅନାବରଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭା ବାଚସ୍କତି ସୁମିତ୍ରା ମହାଜନ ରାଜ୍ୟସଭାରେ ବିରୋଧୀଦଳ ନେତା ଗୁଲାମ ନବୀ ଆଜ୍ଜାଦ କେନ୍ଦ୍ରମନ୍ତ୍ରୀଗଣ ଓ ବିଭିନ୍ନ ଦଳର ରାଜନେତାମାନେ ସେଠାରେ ଉପସ୍ଥିତ ଥିଲେ ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ କୋବିନ୍ଦ କହିଛନ୍ତି ଅଟଳ ବିହାରୀ ବାଜପେୟୀ ଭାରତର ଶ୍ରେଷ ରାଜନେତାମାନଙ୍କ ମଧ୍ୟରେ ସବୁବେଳେ ପରିଗଣିତ ହେବେ ଆହ୍ୱାନ ଭରା ପରିସ୍ଥିତିରେ ଗୁରୁତ୍ୱପୂର୍ଣ୍ଣ ନେତୃତ୍ୱ ନେବାରେ ସ୍ୱର୍ଗତ ବାଜପେୟୀ ମହତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି ସେ କହିଛନ୍ତି ଦୀର୍ଘଦିନ ଧରି ରାଜନୈତିକ ଜୀବନକାଳରେ ଅଧିକାଂଶ ସମୟ ସ୍ୱର୍ଗତ ବାଜପେୟୀ ବିରୋଧୀ ଦଳରେ ରହିଥିଲେ ତଥାପି ସେ ସର୍ବସାଧାରଣଙ୍କ ସମସ୍ୟାଗୁଡ଼ିକ ଉତ୍ଥାପନ କରିଛନ୍ତି ଏବଂ ନିଜର ଆଦର୍ଶପଥରୁ କଦାପି ବିଚ୍ୟୁତ ହୋଇନାହାନ୍ତି ୟୁଏନ୍ ଇଣ୍ଡିଆ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ସଏଦ୍ ଆକବର ଉଦ୍ଦିନ୍ ଜାତିସଂଘ ଶାନ୍ତି ମିଶନ୍ରେ କାର୍ଯ୍ୟରତ ଭାରତୀୟ ସୈନ୍ୟମାନଙ୍କ ପାଇଁ ଯଥେଷ୍ଟ ସମ୍ଭଳ ଯୋଗାଇବାକୁ ଦାବି ଉପସ୍ଥାପନ କରିଛନ୍ତି ଶାନ୍ତିରକ୍ଷା କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତ ସ୍ୱତନ୍ତ କମିଟିର ସାଧାରଣ ବିତର୍କରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ଆକବରୁଦ୍ଦିନ୍ ଏହି ଆହ୍ୱାନ ଜଣାଇଛନ୍ତି ସେ କହିଛନ୍ତି ଉପଯ୍ରକ୍ତ ସମ୍ଘଳ ନ ପାଇଲେ ଯବାନମାନେ ସେମାନଙ୍କର କାର୍ଯ୍ୟ ସ୍ଚାର୍ରର୍ପେ ପରିଚାଳନା କରିବାରେ ଅସମର୍ଥ ହେବେ

ତାଙ୍କ ସହ ସେ ଦେଶର କେତେକ ମନ୍ତ୍ରୀ ବରିଷ୍ଠ ଅଧିକାରୀ ଓ ଶିଳ୍ପପତିମାନଙ୍କର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଭାରତ ଆସିବେ ଏହି ଗସ୍ତ କାଳରେ ସାଉଦିଆରବର ଯୁବରାଜ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡ଼ୁଙ୍କୁ ସାକ୍ଷାତ କରିବେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବିଭିନ୍ନ ଦ୍ୱିପକ୍ଷିୟ ସ୍ୱାର୍ଥ ବିଜଡ଼ିତ ପ୍ରସଙ୍ଗଗୁଡ଼ିକ ଉପରେ କଥାବାର୍ତ୍ତା କରିବେ